ଆକି କେନ୍ଦ କର୍ମଚାରୀଙ୍କ ପାଇଁ ମହଙ୍ଗାଭଉ

ଗତ ଜୁଲାଇ ଏକ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ

ସେହିପରି ଆଶାକର୍ମୀଙ୍କୁ କେନ୍ଦ୍ ସରକାର ଦେଉଥିବା ହଜାରେ ଟଙ୍କା ଦରମାକୁ ବୁଦ୍ଧି କରାଯାଇ ଦୁଇ ହଜାର ଟଙ୍କା କରାଯାଇଛି

ପୁଲିସ୍ କିଭଳି ସାଧାରଣ ଲୋକଙ୍କ ଆସ୍ରାଭାଜନ ହୋଇପାରିବ ସେ ନେଇ ଡିଜି ପରାମର୍ଶ ମଧ୍ଧ ଦେଇଛନ୍ତି ଏପରିକି କର୍ମଚାରୀଙ୍କୁ ପରିଷ୍କାର ପୋଷାକ ଟୋପି ଓ ଜୋତା ପିକ୍ଷିବାକୁ ପରାମର୍ଶ ଦେଇଛନ୍ତି ସେ ଆହୁରି ମଧ୍ଧ କହିଛନ୍ତି ଯେ ସବୁ ଥାନା ଅଧିକାରୀ ଖରାପ ନୁହନ୍ତି ଅନେକ ଥାନାରେ ବହୁତ ଭଲ ଅଧିକାରୀ କାର୍ଯ୍ୟ କରୁଛନ୍ତି

ବିସର୍ଜନ ସମାରୋହ ଯାଉଥିବା ରାସ୍ତାରେ ଟ୍ରାଫିକ୍ କଟକଣା କାରି କରାଯାଇଛି

କଣେ ବ୍ୟକ୍ତି ବ୍ରିକ୍ ତଳକୁ ଡେଇଁ ପଡ଼ିଛନ୍ତି

ସ୍ଚାନୀୟ ଲୋକେ ତତକ୍ଷଣାତ୍ ପୁଲିସ୍ ଓ ଓଡ୍ରାଫ୍ ଟିମ୍କୁ ଖବର ଦେଇଥିଲେ

ତେବେ ଜେଜେମାଙ୍କ ଅସାବଧାନତା କାରଣରୁ ଦୁଇ ପିଲା ପାଶିରେ ବୁଡ଼ି ଯାଇଥିବା କୁହାଯାଉଛି

ହତ୍ୟା ଅଭିଯୋଗରେ ପୁଲିସ୍ ମହୁଲପଙ୍ଖାର ଜଣେ ବ୍ୟକ୍ତିଙ୍କୁ ଗିରଫ୍ କରିଛି

ଏହା ପରେ ଜିଲ୍ଲାପାଳ ବଡ଼ ମେଡିକାଲ୍ ଯାଇ ସେଠି ବିଭିନ୍ନ ଅଞ୍ଚଳ ବୁଲିବା ସହ ନିରାମୟ ଯୋଜନାରେ ଔଷଧ ଉପଲହ୍ବ ରହୁଛି ନା ନାହିଁ ତାହା ଅନୁଧ୍ଯାନ କରିଥିଲେ